ମନ୍ କି ବାତ୍ ଦେଶରେ କୃଷକ ଏବଂ ଗ୍ରାମଗୁଡିକ ସଶକ୍ତ ହେଲେ ହିଁ ଭାରତ ଆତ୍ମନିର୍ଭରଶୀଳ ହେବ ବୋଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'ର ଅଣସ୍ତରୀତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ଘୋଧୂତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ଭଳି କଠିନ ସମୟରେ ମଧ୍ୟ ଦେଶରେ କୃଷିକ୍ଷେତ୍ର ପୁନର୍ବାର ନିଜର ଶକ୍ତି ପ୍ରଦର୍ଶନ କରିଛି ଦେଶର କୂଷିକ୍ଷେତ୍ର ଆମର କୂଷକ ଆମ ଗ୍ରାମ ଆତ୍ମ ନିର୍ଭରଶୀଳ ଭାରତର ଆଧାର ଯଦି ସେମାନେ ଶକ୍ତିଶାଳୀ ହେବେ ତେବେ ଆତ୍ମନିର୍ଭରଶୀଳ ଭାରତର ଭିଭିଭୂମି ସୁଦୂଢ ହେବ ବୋଲି ସେ କହିଛନ୍ତି

ସେମାନେ ଏକ ଉତ୍ପାଦକ ସ୍ୱାସ୍ଥ୍ୟ ଗଠନ କରି ଫଳ ଓ ପନିପରିବା ଯେକୌଣସି ସ୍ଥାନରେ ବିକ୍ରୟ କରିବାର ସାମାର୍ଥ୍ୟ ରଖିଛନ୍ତି ଏପିଏମସି ମହାରାଷ୍ଟ୍ରରେ ଫଳ ଓ ପନିପରିବା ଚାଷ କରୁଥିବା ଚାଷୀଙ୍କ ସ୍ଥିତିକୁ କିପରି ବଦଳାଇ ଦେଲା ତାହାର ଉଦାହରଣ ଦେଇ ଶ୍ରୀ ସ୍ୱାମୀ ସମର୍ଥ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର କଥା ପ୍ରଧାନମନ୍ତ୍ରୀ କହିଛନ୍ତି ପୁଣେ ଏବଂ ମୁମ୍ବାଇର କୃଷକମାନେ ନିଜେ ସାପ୍ତାହିକ ବଜାର ଚଳାନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଆକ୍ଟିର ଦିନରେ ଆମେ କୃଷିକୁ ଯେତେ ଆଧୁନିକ ବିକଳ୍ପ ଦେବୁ ତାହା ସେତେ ଆଗକୁ ବଢିବ ଏଥିରେ ନୃତନ ପଦ୍ଧତି ଆସିବ ଓ ନୃତନ ଉଭାବନ ମଧ୍ୟ ଯୋଗ ହେବ ନୂଆ ପିଢିକୁ କାହାଣୀ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମର ପ୍ରେରଣା ଦାୟକ ଘଟଣା ଭଳି ଅବଗତ କରାଇବା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି କାହାଣୀ ଆମର ଭାବନାକୁ ଆଲୋକିତ କରିଥାଏ ଆନନ୍ଦ ଏବଂ ଦୁଃଖ ଜିଞ୍ଜାସା କିୟା ଉଦାସୀନତାକୁ ଏହା ପରିପ୍ରକାଶ କରିଥାଏ ବିଶେଷକରି ପିଲାମାନଙ୍କ ପାଇଁ କାହାଣୀଗୁଡ଼ିକ ସେମାନଙ୍କ ସୂଜନଶୀତଳାକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କ ପରିଚୟ ଓ ବ୍ୟକ୍ତିତ୍ୱକୁ ବ୍ୟାଖ୍ୟା କରିଥାଏ ଭାରତରେ କାହାଣୀ କହିବାର ଏକ ସମୃଦ୍ଧ ପରମ୍ପରା ରହିଛି ବୋଲି ମନ୍ କି ବାତର ଅଣସ୍ତରୀତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଡେନମାର୍କ ପ୍ରତିପକ୍ଷ ମେଟେ ଫେଡ୍ରିକସେନଙ୍କ ମଧ୍ୟରେ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହେବ ଏହି ଅବସରରେ ଭାରତ ଏବଂ ଡେନମାର୍କ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ସହଯୋଗ କ୍ଷେତ୍ରରେ ଏକ ବୃଝାମଣାପତ୍ ମଧ୍ୟ ସ୍ୱାକ୍ଷରିତ ହେବ ଏହି ଦ୍ୱିପାକ୍ଷିକ ସମ୍ମିଳନୀର ଅନ୍ୟଏକ ଦିଗ ହେଉଛି ଯେ ଡେନମାର୍କ ଆନ୍ତର୍ଜାତିୟ ସୋଲାର ଆଲାଏନୁରେ ଯୋଗଦେବ ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ସହ ପାରସ୍କରିକ ଆଗ୍ରହ ସମ୍ପଳିତ ପ୍ରସଙ୍ଗ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କେନ୍ଦ୍ରିତ ହେବା ନେଇ ଆଶା କରାଯାଉଛି

ଖାଦ୍ୟ ପ୍ରକ୍ୟାକରଣ ସ୍ୱାର୍ଟ ସହରର ବିକାଶ ଅନେକ କ୍ଷେତ୍ରରେ ପ୍ରମୁଖ ଡେନମାର୍କ କମ୍ପାନୀଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ ଯୋଜନା ଅଧୀନରେ ଭାରତରେ କାରଖାନା ନିର୍ମାଣ କରିଛନ୍ତି

ଏହିସବୁ ରାଜ୍ୟଗୁଡ଼ିକ ହେଲା ଛତିଶଗଡ ହରିୟାନା ଓ ତେଲେଙ୍ଗାନା କୂଷି ମନ୍ତ୍ରଣାଳୟ ସୂଚନା ଦେଇ କହିଛି ଯେ ଏହି ତିନୋଟି ରାକ୍ୟରେ ସମୟାନୁସାରେ ସ୍ଥାନୀୟ ସମବାୟ ସଂସ୍ଥାନଗୁଡ଼ିକ ମାଧ୍ୟମରେ ଫସଲ ସଂଗ୍ରହ କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାର ଓ ରାଜ୍ୟ ବିପଶନ ସଂଘକୁ ସହାୟତା ପ୍ରଦାନ ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଛି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଜନସ୍ୱାସ୍ଥ୍ୟ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ

ଗତକାଲି ସଣ୍ଡେ ସମ୍ଭାଦର ତୂତୀୟ ଅଧ୍ୟାୟରେ ଡକୁର ହର୍ଷବର୍ଦ୍ଧନ ସାମାଜିକ ଗଶମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଏହି ଅବସରରେ କୋଭିଡ ମହାମାରୀକୁ ପ୍ରତିହତ କରିବା ଲାଗି ସଚେତନତା ସୃଷ୍ଟି କରିବା ନିମନ୍ତେ ଆହ୍ପାନ ଦେବା ସହ ମାସ୍କ ପରିଧାନ କରିବାର ଆବଶ୍ୟକତା ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ସରକାର ଓ ସମାଜ ମିଳିତ ଭାବେ କାର୍ଯ୍ୟ କଲେ ହିଁ ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଡ଼େଇ କରିହେବ

ଏଥିସହ ଏହି ତିନୋଟି ଯାକ ବିଲ୍ ଆଇନ୍ରେ ପରିଣତ ହୋଇଛି

ତେବେ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ସହ କୋଭିଡ ନାଇଷ୍ଟିନ୍ କନିତ ଅନ୍ୟାନ୍ୟ ନିୟମଗୁଡ଼ିକୁ ମଧ୍ୟ କଡାକଡି ଭାବେ ପାଳନ କରାଯାଇଛି ବୋଲି ଏହି ବିବୃଭିରେ ସୂଚନା ଦିଆଯାଇଛି

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ଏକ ଭର୍ଚୁଆଲ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ସେ କହିଛନ୍ତି ଏହାଦ୍ୱାରା ଉଭୟ ପରିବେଶ ଓ ଐତିହ୍ୟସ୍ଥଳ ଗୁଡ଼ିକୁ ସୁରକ୍ଷିତ ରଖାଯାଇପାରିବ